ରାଇସିନା ଡାଏଲଗ୍ ନୂଆଦିଲ୍ଲୀଠାରେ ରାଇସିନା କଥାବାର୍ତ୍ତାର ଚତୁର୍ଥ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉପସ୍ଥିତିରେ ନରୱେର ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲ୍ବର୍ଗ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ଅବ୍କରର୍ଭର ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ବୈଦେଶିକ ମନ୍ତ୍ରଣାଳୟ ଏହି ବାର୍ଷିକ ଜିଓ ପଲିଟିକାଲ୍ ଓ ଜିଓ ଷ୍ଟ୍ରାଟେଜିକ ମହତ୍ୱାକୀକ୍ଷୀ କାର୍ଯ୍ୟକ୍ରମର ଆୟୋଜନ କରୁଛି ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଏବଂ ବିଶ୍ୱସ୍ତରରେ ନୂତନ ନେତୃତ୍ୱ ନୂଆ ଜ୍ଞାନକୌଶଳ ଓ ସୃଜନଶୀଳ ଭାଗିଦାରୀ ଦ୍ୱାରା ଉପୁଜୁଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ

ଏଥିରେ ବିଭିନ୍ନ ଦେଶର ବରିଷ୍ଣ ରାଜନେତା ଚିନ୍ତାନାୟକ ବୈଷୟିକବିତ୍ ବ୍ୟବସାୟୀ ଓ ଶିକ୍ଷାବିତ୍ମାନେ ଯୋଗଦେବେ ପିଏମ୍ ଜାପାନ୍ ଏଫ୍ଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଜାପାନ ମଧ୍ୟରେ ସ୍ୱତନ୍ତ୍ର ନୀତିଗତ ରାଜିନାମା ଓ ଆନ୍ତର୍ଜାତିକ ବୁଝାମଣାକୁ ମଜବୁତ କରିବା ଉପରେ ତାଙ୍କର ଅଙ୍ଗିକାରବଦ୍ଧତାକୁ ଦୋହରାଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଜାପାନର ବୈଦେଶିକମନ୍ତ୍ରୀ ଟାରୋ କୋନୋଙ୍କ ସହ ଆଲୋଚନା ଅବସରରେ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତବର୍ଷ ଶେଷଆଡ଼କୁ ହେବାକୁ ଥିବା ଭାରତ ଜାପାନ ବାର୍ଷିକ ଶୀର୍ଷ ସମ୍ମିଳନୀକୁ ଭାରତ ଆଗ୍ରହର ସହିତ ଅପେକ୍ଷା କରିଛି ଗତବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ପରେ ସେଠାକାର ସରକାର ବିଭିନ୍ନ ନିଷ୍କଭିଗୁଡ଼ିକ ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଶ୍ରୀ କୋନୋ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ

ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ଏହି ସମ୍ଭାଦ ପ୍ରଦାନର ଶୁଭାରନ୍ତ କରିବେ ଆକାଶବାଣୀକୁ ମନ୍ତ୍ରୀ ରାଠୋର କହିଚ୍ଚନ୍ତି ଏହା ଏକ ସକାରାତ୍ମକ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ରେଡିଓ ହେଉଛି ଦେଶର ନାଗରିକଙ୍କ ପାଇଁ ସର୍ବବୃହତ ଗଣମାଧ୍ୟମ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ରେଡିଓ ଏହାର ଲୋକପ୍ରିୟତା ବୃଦ୍ଧି କରିପାରିଛି

ସେ କହିଛନ୍ତି ଏଭଳି କି ୟୁପିଏ ଅଧ୍ୟକ୍ଷଙ୍କ ଫଟୋ ମଧ୍ୟ ସେ ଖବରକାଗଜରେ ପ୍ରକାଶ କରାଯାଉଥିଲା ଯିଏକି ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ ନଥିଲେ

ଏକ ଇସ୍ତାହାରରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ଆଣୁଥିବା ପ୍ଲାଷ୍ଟିକ୍ ସାମଗ୍ରୀଗୁଡ଼ିକୁ ବିମାନ ବନ୍ଦରର ପ୍ରବେଶପଥଗୁଡ଼ିକରେ ଯାଞ୍ କରିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି କଟକଣା ଲଗାଯାଇଥିବା ପ୍ଲାଷ୍ଟିକ୍ ସାମଗ୍ରୀଗୁଡ଼ିକ ହେଲା ପ୍ଲାଷ୍ଟିକ୍ ବାସନ ଷ୍ଟ୍ର ପାଉଚ୍ ଇତ୍ୟାଦି

କୋଲ୍କତାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଝୋଟର ଏବେ ବହୁଳ ବ୍ୟବହାର କରାଯାଉଛି ଏଥିପାଇଁ ପଶ୍ଚିମବଙ୍ଗର ଅବଦାନ ଯଥେଷ୍ଟ ରହିଛି

ବୟନ ସଚିବ ରାଘବେନ୍ଦ୍ର ସିଂ କହିଛନ୍ତି ଯେ ବୁଣାକାରମାନଙ୍କୁ ଅଧିକ ଲାଭ ପହଞ୍ଚାଇବା ପାଇଁ ସେମାନଙ୍କୁ ବଡ଼ବଡ଼ ଶିଳ୍ପଗୁଡ଼ିକ ସହିତ ସିଧାସଳଖ ଯୋଡ଼ିଦିଆଯିବ ବୁଣାକାରମାନଙ୍କ ଆୟ ବୃଦ୍ଧି କରିବା ଓ ସେମାନଙ୍କର ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଛନ୍ତି

ଟିକସ ଫାଙ୍କୁଥିବା ଲୋକମାନଙ୍କୁ ପଦାରେ ପକାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ସମ୍ମାନରେ ଗତକାଲି ବେଙ୍ଗାଲୁରୁଠାରେ ଆୟୋକିତ ତଦନ୍ତ ଦିବସ ସମାରୋହରେ ଉଦ୍ବୋଧନ ଦେବା ପରେ ସାମ୍ବାଦିକମାନଙ୍କ ସହିତ ସେ ଆଲୋଚନା କରିଥିଲେ

ମୁଖ୍ୟତଃ କୃଷି ଏବଂ ନିର୍ମାଣ କ୍ଷେତ୍ରର ପ୍ରଦର୍ଶନରେ ଉନ୍ନତି ଯୋଗୁଁ ଏହା ସମ୍ଭବ ହୋଇପାରିଛି

ଟ୍ୱିଟ୍ ମାଧ୍ୟମରେ ଶ୍ରୀ ଗର୍ଗ କହିଛନ୍ତି ଭାରତ ବିଶ୍ୱର ଦ୍ରତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି ମହାରାଷ୍ଟ୍ରର ପୁଣେଠାରେ ଆରମ୍ଭ ହେବ ମହାରାଷ୍ଟ୍ରର କ୍ରୀଡ଼ାମନ୍ତ୍ରୀ ବିନୋଦ ତାୱଡେ ମୁମ୍ଭାଇଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି

ଖେଲୋ ଇଣ୍ଡିଆକୁ ସାଇବର୍ ଆନୁଗତ୍ୟ ବିରୁଦ୍ଧରେ ଏକ ଆନ୍ଦୋଳନ ଭାବେ ବର୍ଣ୍ଣନା କରି ଶ୍ରୀ ତାଓ୍ୱଡେ ଏକ ଦୃଢ଼ କ୍ରୀଡ଼ା ସଂସ୍କୃତି ବିକଶିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆହ୍ୱାନ କରିଛିନ୍ତି

ସବୁଜ ବଳୟ ସୃଷ୍ଟି କରିଥିବାରୁ ନରୱେ ଦୂତାବାସକୁ ଭାରତ ସରକାର ଗ୍ରୀନ୍ ରେଟିଂ ପ୍ରଦାନ କରିଛନ୍ତି ଏହି ଅବସରରେ ଆୟୋକିତ ଉସବରେ ସୋଲବର୍ଗ କହିଥିଲେ ଯେ ଭାରତ ଓ ନରଓ୍ପେ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ଆରମ୍ଭ ହୋଇଛି

ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରୀ ଏକ ଇସ୍ତାହାରରେ କୁହାଯାଇଛି ଯେ ସେ ଏକ ଫାର୍ମ ଜରିଆରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଭିଭିଭ୍ ମି ବିକାଶ ଦିଗରେ ପୁଞ୍ଜ ନିବେଶ କ୍ଷେତ୍ରରେ କାର୍ଯ୍ୟ କରିବେ

ଫ୍ରାନ୍ସ ପ୍ରୋଟେଷ୍ଟ୍ ଫ୍ରାନ୍ନରେ ସାତ ସପ୍ତାହ ବ୍ୟାପି ସରକାର ବିରୋଧୀ ଅଶାନ୍ତି ବେଳେ ଯେଉଁ ଲୋକମାନେ ବିନା ଅନୁମତିରେ ବିକ୍ଷୋଭ କରିଥିଲେ ସେମାନଙ୍କୁ ଦଣ୍ଡ ଦେବା ପାଇଁ ଯୋଜନା କରୁଥିବା ଫ୍ରାନ୍ନ ପ୍ରଧାନମନ୍ତ୍ରୀ ଏଡୱାର୍ଡ ଫିଲିପ୍ ଘୋଷଣା କରିଛନ୍ତି ଅତୀତରେ ଯେଭଳି ଫୁଟ୍ବଲ୍ ଖେଳରେ ଗଣ୍ଡଗୋଳ ଭିଆଇଥିବା ବ୍ୟକ୍ତିମାନଙ୍କୁ ଷ୍ଟାଡିୟମ୍ରେ ପ୍ରବେଶରୁ ବାରଣ କରାଯାଇଥିଲା ସେହିଭଳି କଣାଶୁଣା ଗଣ୍ଡଗୋଳକାରୀମାନଙ୍କୁ ବିକ୍ଷୋଭ ସମାବେଶରେ ଯୋଗଦେବାକୁ ଅନୁମତି ଦିଆନଯିବା ପାଇଁ ଚିନ୍ତା କରାଯାଉଛି ବୋଲି ସେ ଘୋଷଣା କରିଛନ୍ତି ଫିଲିପ୍ କହିଛନ୍ତି ସରକାର ଏକ ନୂଆ ଆଇନ ପ୍ରବର୍ତ୍ତନ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ଗଣ୍ଡଗୋଳକାରୀମାନଙ୍କୁ ବିକ୍ଷୋଭରେ ସାମିଲ ହେବାକୁ ନିଷିଦ୍ଧ କରାଯିବା ସହିତ ବିକ୍ଷୋଭସ୍ଥଳୀରେ ମୁଖା ପିନ୍ଧିବା ବେଆଇନ ବିବେଚିତ ହେବ

ପ୍ୟାରିସ୍ରେ ବିକ୍ଷୋଭକାରୀମାନେ ପୁଲିସ୍ ସହିତ ଲଢ଼େଇ କରିବା ଏବଂ ଅନେକ କାର୍ ଓ ମୋଟରସାଇକେଲ ପୋଡ଼ିଦେବା ଦେଖିବାକୁ ମିଳିଥିଲା

ତାଲିକାରେ ଗତବର୍ଷର ଚମ୍ପିୟନ୍ ହାଇଦ୍ରାବାଦ ହଣ୍ଟର୍ସ ପ୍ରଥମ ସ୍ଥାନରେ ରହିଛି